ଏବଂ ଆଜିଠାର୍ କାର୍ଯ୍ୟକ୍ଷମ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

ଭୋଟର ହେଲ୍ପ୍ ଲାଇନ୍କୁ ଆସୁଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଅନ୍ୟ ପକ୍ଷରେ ନିର୍ବାଚନ ପ୍ରଚାର କ୍ରମଶଃ ଜୋରଦାର ହେଉଛି ବିଭିନ୍ ସ୍ସାନରେ ପ୍ରାର୍ଥୀ ଏବଂ ଦଳୀୟ କର୍ମୀ ନିଜ ସପକ୍ଷରେ ଭୋଟରଙ୍ଙୁ ଆକର୍ଷିତ କରିବା ପାଇଁ ପ୍ରୟାସ କାରି ରଖିଛନ୍ତି

ବରିଷ୍ ଉପନିର୍ବାଚନ କମିଶନର ଉମେଶ ସିହ୍ବା ଏକ ବିବୂତ୍ତିରେ କହିଛନ୍ତି ଯେ ଭୋଟରଙ୍କ ପାଖରେ ପହଞ୍ ବା ପାଇଁ ଗୋଷୀ ରେଡିଓ ଏକ ସର୍ବଶ୍ରେଷ୍ଟ ମାଧ୍ଧମ

ଭ୍ରବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶ୍ରୀ ସିଂହଦେଓ ଦଳରେ ସାମିଲ ହୋଇଛନ୍ତି

ଏହି ଅବସରରେ ଆସନ୍ତାକାଲି ବିଭିନ୍ନ ସ୍ଚାନରେ ସଭାସମିତି ଏବଂ ସାଂସ୍କୁତିକ କାର୍ଯ୍ୟକୁମର ଆୟୋଜନ କରାଯାଇଛି ଏଥିପାଇଁ ଓଡ଼ିଶାବାସୀଙ୍କ ମଧରେ ଉସାହ ଓ ଉଦ୍ଦିପନା ବୃଦ୍ଧି ପାଇଛି ଏହି ଅବସରରେ ଉପରାଷ୍ଟପତି ଭେଙ୍କୟା ନାଇଡୁ ଓଡ଼ିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଏକ ବାର୍ଭାରେ ସେ କହିଛନ୍ତି ଯେ ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବତ୍ର ଓଡ଼ିଶାର ପ୍ରସିଦ୍ଧି ରହିଛି

ଏହି ଅବସରେ ସେ ରାଜ୍ୟବାସୀଙ୍କର ନିରନ୍ତର ସମୃଦ୍ଧି କାମନା କରିଛନ୍ତି ଏଶିକି ଓଡ଼ିଆ ଭାଷାରେ ଟ୍ରେନ୍ ଟିକଟ ଉପଲହ୍ବ କରାଯିବା ପାଇଁ ନିଷ୍ବଭି ନିଆଯାଇଛି

ଆଜିଠୁ ବିମାନ ଉଡ଼ାଶ କ୍ଷେତ୍ରରେ ଦେଶର ମାନଚିତ୍ରରେ ଝାରସୁଗୁଡ଼ା ଏକ ପ୍ରମୁଖ କେନ୍ଦ୍ ଭାବେ ସ୍ଚାନ ପାଇଛି

ଏଥିପାଇ ଜନସାଧାରଣଙ୍କ କୌଣସି ଅର୍ଥ ଦେବାକୁ ପଡ଼ିବ ନାହି

ଏଥିପାଇଁ ଇସ୍ରୋ ଓ୍ୱେବ୍ସାଇଟ୍ ମାଧ୍ଧମରେ ଅନ୍ଲାଇନ୍ ପଞିକରଣ ବ୍ୟବସ୍ଥା ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି

ଏହା କ୍ରମଶଃ ଅନ୍ୟାନ୍ୟ କୋଚ୍କୁ ବ୍ୟାପିବା ସହ ସମସ୍ତ ବଗି ଜଳି ଯାଇଥିଲା ତେବେ ଟ୍ରେନ୍ରେ କୌଣସି ଯାତ୍ରୀ ନ ଥିବାରୁ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିଲା

ମୃତ୍ୟୁର କାରଣ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି

ଗତ ଚାରି ଦିନ ହେଲା ସେହି ମହିଳା ନିଖୋଜ ଥିଲେ ଏହାକୁ ଏକ ହତ୍ୟା ଘଟଶା ଭାବେ ଗ୍ରହଶ କରି ପୁଲିସ୍ ତାର ତଦନ୍ତ ଜାରି ରଖିଛି

ମୃତ ଯୁବକ ଦୁଇ ଜଶ ବେଲଗୁଶ୍ଷା ଆଇଟିଆଇର ଛାତ୍ର ବୋଲି ଚିହ୍ବଟ କରାଯାଇଛି

ଏହି ସମୟରେ ଘଡ଼ଘଡ଼ି ସହ ପବନର ବେଗ ବଢ଼ିବାର ସୟାବନା ଥିବାରୁ ଜନସାଧାରଣ ସତର୍କ ରହିବା ପାଇଁ ପାଶିପାଗ ବିଭାଗ କହିଛି